ମୁଖପାତ୍ର କହିଛନ୍ତି ଏହିଭଳି କିଲ୍ଲାଗୁଡ଼ିକରେ ସ୍ଥାନ ପାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ଗୋଣ୍ଡିଆ କର୍ଷ୍ଣାଟକର ଦେବନଗେରେ ଓ ବିହାରର ଲକ୍ଷି ସରାଇ ରହିଛି

ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ କରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ହଟ୍ସଟ୍ ଘୋଷିତ ହୋଇଥିବା ଅଞ୍ଚଳଗୁଡ଼ିକରେ ସରକାରଙ୍କ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ କହିଛନ୍ତି ସେ କହିଛନ୍ତି ରାଜ୍ୟମାନେ ରେଡ୍ଜୋନ୍ଗୁଡ଼ିକୁ କିଭଳି ଅରେଞ୍ଜ ଜୋନ୍ରେ ପରିଣତ କରାଯିବ ଓ ଅରେଞ୍ଜ କୋନ୍ଗୁଡ଼ିକୁ କିଭଳି ଗ୍ରୀନ୍ କୋନ୍ରେ ପରିଣତ କରାଯାଇ ପାରିବ ସେ ଦିଗରେ ରାଜ୍ୟମାନେ ସେମାନଙ୍କର ଉଦ୍ୟମ ଜାରି ରଖିବା ଉଚିତ୍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

ଦୁଇଗଜ ଦୂରତାର ମନ୍ତ୍ରକୁ ଦୋହରାଇ ସେ କହିଛନ୍ତି ମାସ୍କ୍ ଓ ମୁହଁକୁ ଆବୃତ କରିବା ପାଇଁ ବ୍ୟବହୃତ ପଦାର୍ଥ ଆଗକ୍ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଭମାନ ପରିସ୍ଥିତିରେ ତ୍ରରନ୍ତ ପଦକ୍ଷେପ ନେବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ଶ୍ରୀ ମୋଦୀ କହିଛନ୍ତି କାଶ ଓ ଥଣ୍ଡାର ଲକ୍ଷଣ ଥିବା ବହୁ ଲୋକ ସ୍ୱେଚ୍ଛାକୃତ ଭାବେ ଆସି ଜଣାଉଥିବାରୁ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ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 ଯେତେଦ୍ର ସମ୍ଭବ ବୈଷୟିକଜ୍ଞାନର ବ୍ୟବହାର ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି ଓ ସଂସ୍କାରମଳକ ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି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

ଆଇଏଫ୍ କୋଭିଡ୍ ଦେଶରେ କୋଭିଡ୍ ନାଇଣ୍ଟିନ୍ ମହାମାରୀର ମୁକାବିଲା ଦିଗରେ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରିଛି ଉଭୟ ସରକାର ଏବଂ ସହାୟକ ସଂସ୍ଥାଗୁଡ଼ିକୁ ବାୟୁସେନା ପକ୍ଷରୁ ଜରୁରୀ ଔଷଧ ଖାଦ୍ୟସାମଗ୍ରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପରିବହନ କରିଛି

ମନ୍ତାଳୟ କହିଛି ସାମାଜିକ ଦୂରତା ପାଳନ ଦିଗରେ ବାୟୁସେନା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଏହାର କାର୍ଯ୍ୟଦକ୍ଷତା ପ୍ରରଣ କରିଛି

ଗଭ୍ କ୍ଲାରିଫିକେସନ୍ କରୋନା ସଂକ୍ରମଣକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହେଉଥିବା ବେଳେ ସରକାର ଜନସାଧାରଣଙ୍କୁ ଏହାର ସତ୍ୟତା ବିଷୟରେ ଅବଗତ କରାଉଛନ୍ତି କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ବିଷୟ ପ୍ରଚାର ହେବା ପରେ ଏ ନେଇ ସ୍ୱଷ୍ଟୀକରଣ ଦିଆଯାଇଛି ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡାକ୍ତର କେ ଶ୍ରୀନାଥ ରେଡ୍ଗୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ନୁହେଁ ସେହି ସୁସ୍ଥ ହୋଇଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାରବର୍ଗଙ୍କଠାରୁ ସଂକ୍ରମଣ ବ୍ୟାପେ ନାହିଁ

ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷର୍ତ ସ୍ୱଚନା ଦିଆଯାଇଛି

ସେହିପରି ଚେନ୍ନାଇରୁ ଅନ୍ୟ ତିନୋଟି ବିମାନ ବାଂଲାଦେଶକୁ ଉଡ଼ାଶ କରି ସେଠାକାର ନାଗରିକଙ୍କୁ ଫେରାଇ ନେବ ନ୍ତ୍ରଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶର ଉଚ୍ଚାୟୁକ୍ତ ସେହି ଦେଶର ନାଗରିକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ମୁକ୍ତ ପ୍ରମାଣପତ୍ର ହାସଲ କରିବା ପାଇଁ କହିଛନ୍ତି ପୂର୍ବରୁ ବାଂଲାଦେଶ ପ୍ରାୟ ଏକହଜାର ନାଗରିକଙ୍କୁ ସ୍ପଦେଶକୁ ନେଇଥିଲା ଅନ୍ୟପକ୍ଷରେ ବାଂଲାଦେଶରେ ଅଟକି ରହିଥିବା ଅନ୍ୟ ଦେଶର ନାଗରିକମାନଙ୍କୁ ଫେରାଇ ନେବା ପାଇଁ ସେଠାକାର ସରକାର ଅନୁମତି ପ୍ରଦାନ କରିଛନ୍ତି

ଏହି କ୍ଷେତ୍ରରେ ଆର୍ଥିକ ସ୍ଥିରତା ଆଣିବା ସକାଶେ କେନ୍ଦ୍ରୀୟ ବ୍ୟାଙ୍କ ଯଥାସମ୍ଭବ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି

ଏଥିରେ ନିର୍ଦ୍ଧାରିତ ରେପୋରେଟ୍ ସ୍ଥିର ରହିବ ସୁବିଧା ନେବାକୁ ଥିବା ବ୍ୟାଙ୍କଗୁଡ଼ିକ ଛୁଟିଦିନ ବ୍ୟତୀତ ସୋମବାରଠାରୁ ଶୁକ୍ରବାର ମଧ୍ୟରେ ଯେକୌଣସି ଦିନ ସେମାନଙ୍କ ବିଡ୍ ଦାଖଲ କରିପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି

ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଆବାସିକ ସମ୍ପତ୍ତିର ଦଲିଲ ଅଧିକାରକୁ ସୁନିଷ୍ଟିତ କରିବା ଲାଗି ଏହି ଯୋଜନା ବେଶ୍ ସହାୟକ ହୋଇପାରିବ

ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସଂକ୍ରମିତ ଭାରତୀୟ ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି